ଗୂହର ମଧ୍ଧଭାଗରେ କଳା ଗାଉନ୍ ପିକ୍ଷି ରାକ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ଏହି ପ୍ରସଙ୍ଗରେ ଅଡିଟ୍ କରିବାକୁ ଦାବି କରିଥିଲେ

ହେଲିକପୂର ଉଡ଼ାଣ ସଂପର୍କରେ ସେମାନେ ସବିଶେଷ ତଥ୍ୟ ରଖିଥିବା ଜଣାପଡ଼ିଛି

ଏଥିପାଇଁ ଭବାନୀପାଟଣା ସହର ଚଳଚଞ୍ଚଳ ହୋଇଉଠିଛି

କବାଡ଼ି ପ୍ରତିଯୋଗିତା ଖୋର୍ବ୍ଧା ଉପକଶ୍ବ କୁୟାରବସ୍ତ ଶ୍ରୀଲୋକନାଥ ଦେବ ବିଦ୍ୟାପୀଠ ଖେଳପଡ଼ିଆରେ ଚାଲିଥିବା ଜିଲ୍ଲାସ୍ତରୀୟ ଖୋଖୋ କବାଡ଼ି ପ୍ରତିଯୋଗିତା ଗତକାଲି ଉଦ୍ଯାପିତ ହୋଇଯାଇଛି

ଏଥପାଇଁ ଭୁବନେଶ୍ୱର ପାଶିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା କାରି କରାଯାଇଛି

ସେହିପରି ଶୁକ୍ରବାର ନୁଆପଡ଼ା ନବରଙ୍ଙପୁର ଓ କଳାହାଡିରେ ପ୍ରବଳ ବର୍ଷା ହେବାର ସୟାବନା ରହିଛି

ଏହି ସମୟ ମଧ୍ଧରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ମହ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି